ସେ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ହେବେ

ପିଏମ୍ ଆର୍ଟିଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତର ଶକ୍ତି ଏହାର ଭୌଗଳିକ ଓ ସାମାଜିକ ବିବିଧତାରେ ନିହିତ ଅଛି ପ୍ରଜ୍ଞାପନ ମେଡ଼ ଓ ଆଦିବାସୀ କଳାକାର ଏନ୍ସିସି କ୍ୟାଡେଟ୍ ଏନ୍ଏସ୍ଏସ୍ ସ୍ୱଚ୍ଛାସେବୀ ଓ ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରୁଥିବା ଅନ୍ୟ ବ୍ୟକ୍ତିମାନଙ୍କ ସହ ବାର୍ଭାଳପ ସମୟରେ ଶ୍ରୀ ମୋଦୀ କହିଛନ୍ତି ଭାରତ ହେଉଛି ଏକ ଫୁଲର ମାଳ ଯେଉଁଠି ରଙ୍ଗବେରଙ୍ଗର ଫୁଲଗୁଡ଼ିକ ଭାରତୀୟତା ନାମକ ସୂତାରେ ଗୁନ୍ଥା ହୋଇ ରହିଛି ସେ କହିଛନ୍ତି ଯୁବପିଢ଼ି ସେମାନଙ୍କର ଦେଶ ପ୍ରତି କର୍ତ୍ତବ୍ୟ ବିଷୟରେ ସଚେତନ ହୋଇ ସେଗୁଡ଼ିକୁ କାର୍ଯ୍ୟକାରି କରିବା ସହ ଏ କ୍ଷେତ୍ରରେ ଦୂଷ୍ଟାନ୍ତ ମୂଳକ କାର୍ଯ୍ୟକରି ଦେଖାଇବା ଉଚିତ ସେ କହିଛନ୍ତି ଏହାଦ୍ୱାରା ନବଭାରତ ଗଠିତ ହୋଇପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ରାଜପଥରେ ଭାରତୀୟ କଳାକାରମାନଙ୍କର କଳାକୂତିର ପ୍ରଦର୍ଶନକୁ ସମଗ୍ର ବିଶ୍ୱ ଦେଖୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାର ସୁ ପ୍ରଭାବ ଦେଶର ପର୍ଯ୍ୟଟନ ଶିଳ୍ପ ଉପରେ ପଡ଼ିବ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ କେବଳ ଏକ ରାଷ୍ଟ୍ର ନୁହେଁ ଏହା ଏକ ଜୀବନ୍ତ ପରମ୍ପରା ଅବଧାରଣା ଓ ପବିତ୍ରତାର ପ୍ରତୀକ

ଭାରତକୁ ଏକ ଚାରିଦିନିଆ ଗସ୍ତରେ ଆସି ନ୍ୱଆଦିଲ୍ଲୀରେ ପହଞ୍ଚିଛନ୍ତି ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି ମ୍ବରଲୀଧରନ ଶ୍ରୀ ବୋଲସୋନାରୋଙ୍କ ପାଲମ ବିମାନଘାଟିଠାର୍ତ ପାଛୋଟି ନେଇଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉହବରେ ମୁଖ୍ୟ ଅତିଥି ରହିବେ ସେ ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ଶ୍ରୀ କୋବିନ୍ଦ ତାଙ୍କ ସମ୍ମାନାର୍ଥେ ଏକ ଭୋଜିସଭାର ଆୟୋଜନ କରିଛନ୍ତି ଶ୍ରୀ ବୋଲସୋନାରୋ ମଧ୍ୟ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବ

ଜେକେ ଆଉଟ୍ରିଚ୍ କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି କାମ୍ମୁ କାଶ୍କୀରରୁ ସନ୍ତାସବାଦର ମ୍ମଳୋତ୍ପାଟନ କରିବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ୍ୟ ଏ ଦିଗରେ କେନ୍ଦ୍ର ସରକାର ଦୂଢ଼ ପଦକ୍ଷେପମାନ ଗ୍ରହଣ କର୍ରଛନ୍ତି ବୋଲି ସେ କହିଛନ୍ତି ରାଜୌରୀ ଜିଲ୍ଲାର କୋଟ୍ରାଙ୍କା ବ୍ଲକ୍ରେ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି ରାଜ୍ୟର ବିକାଶ ପାଇଁ ସେଠାରେ ଶାନ୍ତି ସ୍ଥାପନ ହେବା ଅତ୍ୟନ୍ତ ଅପରିହାର୍ଯ୍ୟ ସେ ପୁଣି କହିଛନ୍ତି ଅଞ୍ଚଳରେ ଶାନ୍ତି ସ୍ଥାପନ ଲାଗି ସେଠାରୁ ସନ୍ତାସବାଦକୁ ମଳୋପାଟନ କରିବାକୁ ହେବ

ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତହସିଲ ଅଫିସ ସଡ଼କ ପୋଲ ଓ ଅନ୍ୟାନ୍ୟ ଅଟ୍ଟାଳିକାମାନ ରହିଛି

ବ୍ଲାଇଣ୍ଡ ରିଜର୍ଭେସନ୍ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଲାଗୁ ନହେବା ସଂକ୍ରାନ୍ତ ଇନ୍ଦିରା ସାହାଣୀ ମାମଲାର ରାୟ' ଦିବ୍ୟାଙ୍ଗ ଜନମାନଙ୍କ ପାଇଁ ଲାଗୁ ନ ହେବା ସଂକ୍ରାନ୍ତରେ ସମ୍ପ୍ରତି ସୁପ୍ରିମ୍କୋର୍ଟ ଦେଇଥିବା ରାୟକୁ କାତୀୟ ଦୃଷ୍ଟିହୀନ ଫେଡେରେସନ ସ୍ୱାଗତ କରିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ୱଚନା ଦେଇ ଫେଡେରେସନ୍ ସାଧାରଣ ସମ୍ପାଦକ ଏସ୍କେ ର୍ଙ୍ଗତା କହିଛନ୍ତି ଦିବ୍ୟାଙ୍ଗ ଜନମାନଙ୍କ ଅଧିକାର ପାଇଁ ଏହା ଏକ ଐତିହାସିକ ରାୟ ଦିବ୍ୟାଙ୍ଗ ଜନମାନଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ପାଇଁ ସୁପ୍ରିମ୍କୋର୍ଟଙ୍କ ରାୟକୁ ତୁରନ୍ତ ଲାଗୁ କରିବାକୁ ସେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାର ଓ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ନିବେଦନ କରିଛନ୍ତି

ଏହି କାର୍ଯ୍ୟକ୍ରମର ନାମ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଚେୟାର ସ୍ଥାପନ ରଖାଯିବ ଓ ପ୍ରଖ୍ୟାତ ମହିଳାମାନଙ୍କ ନାମରେ ସେଗୁଡ଼ିକୁ ଖୋଲାଯିବ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ ସହାୟତାରେ ଏଗୁଡ଼ିକୁ ଖୋଲାଯିବ ଏହି କାର୍ଯ୍ୟକ୍ରମ ପଛରେ ମୂଳ ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଉତ୍ସାହିତ କରିବା ଓ ସେମାନଙ୍କ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାରେ ସାହାଯ୍ୟ କରିବା

ଚୀନ୍ ରାଜଧାନୀ ବେଜିଂ ଓ ଓହାନ ସହରରେ ହେବାକୁ ଥିବା ବଡ଼ ବଡ଼ କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ କରାଯାଇଛି ସେଗୁଡ଼ିକ ମଧ୍ୟରେ ଚୀନ୍ର ଚାନ୍ଦ୍ର ନବବର୍ଷ ଉହବ ପାଳନ ଅନ୍ୟତମ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଚୀନ୍ରେ ଏତେ ଶୀଘ୍ର ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବା ଏବେ ଠିକ୍ ହେବ ନାହିଁ ଇତିମଧ୍ୟରେ ଚୀନ୍ରୁ ଫେରିଥିବା ଦୁଇ ଜଣ ଲୋକଙ୍କୁ ମୁଧ୍ୟାଇର ହସ୍କିଟାଲରେ ଡାକ୍ତରମାନଙ୍କ ପର୍ଯ୍ୟବେକ୍ଷଣରେ ରଖାଯାଇଛି ଦିଲ୍ଲୀ ଇଲେକସନ୍ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଛି ଏକ ହଜାରରୁ ଅଧିକ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଥିଲେ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ତ୍ରିପକ୍ଷୀୟ ପ୍ରତିଦ୍ୱନ୍ଦ୍ୱିତା ହେବ

ଇସିଆଇ କପିଲ ମିଶ୍ରା ଦିଲ୍ଲୀ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ବିଜେପି ପ୍ରାର୍ଥୀ କପିଲ ମିଶ୍ରାଙ୍କ ଏକ ବିବାଦୀୟ ଟ୍ୱିଟ୍ ସନ୍ଦେଶକୁ ହଟେଇ ଦେବାକୁ ନିର୍ବାଚନ କମିଶନ ଟ୍ୱିଟରକୁ କହିଛନ୍ତି ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦିଲ୍ଲୀ ନିର୍ବାଚନ ଅଫିସର କପିଲ ମିଶ୍ରାଙ୍କର ସେହି ଟ୍ୱିଟ୍ ସନ୍ଦେଶକୁ ହଟେଇବା ପାଇଁ ନିର୍ବାଚନ କମିଶନଙ୍କୁ କହିବା ପରେ କମିଶନ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ କାରି କରାଯାଇଛି

ଏ ସଂକ୍ରାନ୍ତରେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ମିଶ୍ରାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଇତିମଧ୍ୟରେ ଶ୍ରୀ ମିଶ୍ରା ତାଙ୍କୁ ଜାରି କରାଯାଇଥିବା ନୋଟିସ୍ର ଜବାବ ଦେଇଛନ୍ତି ସେ କହିଛନ୍ତି ତାଙ୍କର ମନ୍ତବ୍ୟକୁ ଭିନ୍ନ ଅର୍ଥରେ ବାଖ୍ୟା କରାଯାଇ ଉପସ୍ଥାପନ କରାଯାଇଛି ବିଜେପି କଂଗ୍ରେସ ଆପ୍ ବିଜେପି ଆଜି ବିରୋଧୀ ଦଳଗୁଡ଼ିକର ସମାଲୋଚନା କରି କହିଛି ନାଗରିକା ସଂଶୋଧନ ଆଇନ୍ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନ ସମ୍ପର୍ଭ ମିଥ୍ୟା ଉପରେ ପର୍ଯ୍ୟବେଶିତ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ନୂଆଦିଲ୍ଲୀର ଶହୀନବାଗ ଆନ୍ଦୋଳନକୁ ସମର୍ଥନ କରୁଥିବାର ବିଜେପି ଦୋଷାରୋପ କରିଛି ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ତଥା ଦିଲ୍ଲୀ ବିଜେପି ନିର୍ବାଚନ ଦାୟିତ୍ୱରେ ଥିବା ପ୍ରକାଶ ଜାବଡେକର କହିଛନ୍ତି ଉଭୟ କଂଗ୍ରେସ ଓ ଆମ ଆଦମୀ ପାର୍ଟି ନାଗରିକ ସଂଶୋଧନ ଆଇନ୍କୁ ନେଇ ସଂଖ୍ୟାଲଘୁମାନଙ୍କ ମନରେ ଅଯଥାରେ ଭୟ ସ୍ଟଷ୍ଟି କରାଉଛନ୍ତି ସେ କହିଛନ୍ତି ତିନୋଟି ପଡ଼ୋଶୀ ଦେଶରେ ଧାର୍ମିକ ଅସହିଷ୍ଠତାର ଶିକାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କୁ ଦେଶର ନାଗରିକତା ପ୍ରଦାନ କରାଯିବ ଏହାଦ୍ୱାରା ଦେଶର କୌଣସି ଲୋକଙ୍କର ନାଗରିକତା ଛିନ୍ନ ହେବ ନାହିଁ ବୋଲି ସେ ସ୍ୱଷ୍ଟିକରଣ ଦେଇଛନ୍ତି ସିଏଏ ଏନ୍ଆର୍ସି ଓ ଏମ୍ପିଆର୍ ତିନୋଟି ପୃଥକ ବିଷୟ ବୋଲି ବିରୋଧୀ ଦଳମାନେ ଭଲଭାବେ କାଣିଛନ୍ତି କିନ୍ତୁ ଏହା ସତ୍ତ୍ୱେ ସେମାନେ ଏହାକୁ ନେଇ ଲୋକମାନଙ୍କୁ ବିଭ୍ରାନ୍ତ କର୍ତ୍ଥନ୍ତି

ଏହି ସଡ଼କ ଆଶୁଗଞ୍ଜ ନଦୀ ବନ୍ଦର ଓ ଅଖୁଆରା ସ୍ଥଳ ବନ୍ଦର ମଧ୍ୟରେ ଆସୁଛି